ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏ ଭଳି ବଜେଟର୍ ଓଡ଼ିଶା ଭଳି ରାଜ୍ୟ ସବ୍ଠ ୁ ଅଧିକ ଲାଭାନ୍ୱିତ ହେବ ପ୍ରସ୍ତାବିତ ଦେଶର ଗ୍ରାମପଞାୟତଗୁଡ଼ିକ୍ ଭାରତ ନେଟ୍ ମାଧ୍ଘମରେ ଯୋଡ଼ାଯିବା ଫଳରେ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଗରିବ ଶ୍ରେଶୀର ଲୋକ ଲାଭ ପାଇବେ

କିନ୍ତୁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ରାଜ୍ୟକୁ ମିଳୁଥିବା ସବୁ ପ୍ରକାର ଆର୍ଥିକ ଅନୁଦାନ ଅପରିବର୍ଭିତ ରଖାଯିବା ଉଦବେଗର ବିଷୟ ବୋଲି ମୁଖ୍ୟମନ୍ତୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କରୋନା ଭାଇରସ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅଶିତ ତ୍ରିପାଠୀ ସମୀକ୍ଷା କରିଛନ୍ତି

ଦିତୀୟ ବିମାନଟି ଉହାନ ଛାଡ଼ିଥିବା ମଧ ଜଣାପଡ଼ିଛି

ଏଥିପାଇଁ ବିଡିଏ ଓ ବିଏମ୍ସିର କର୍ମଚାରୀଙ୍କୁ ନେଇ ଏକ ମିଳିତ ସ୍ୱାର୍ଡ ଗଠନ କରାଯାଇଛି